ବିଭିନ୍ନ ରାଜନୈତିକ ଦଳର ବରିଷ ନେତାମାନେ ଭିନ୍ନ ଭିନ୍ନ ରାଜ୍ୟରେ ସଭା ଓ ଶୋଭାଯାତ୍ରାରେ ଉଦ୍ବୋଧନ ଦେଉଛନ୍ତି

ଆସନ୍ତାକାଲି ଫାଇନାଲ୍ରେ ମୁମ୍ବାଇ ଇଣ୍ଡିଆନ୍କୁ ଭେଟିବ ପୋଲିଙ୍ଗ୍ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୃଡ଼ାନ୍ତ ହୋଇଛି

ଏହି ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂ ହର୍ଷବର୍ଦ୍ଧନ ମାନେକା ଗାନ୍ଧି ନରେନ୍ଦ୍ର ସିଂ ତୋମାର କ୍ରିଷନ୍ ପାଲ୍ ଗୁର୍ଜର୍ ଏବଂ ରାଓ ଇନ୍ଦର୍ଜିତ୍ ସିଂ କ୍ରିକେଟ୍ ଖେଳାଳିରୁ ରାଜନୀତିକୁ ଆସିଥିବା ଗୌତମ ଗୟୀର ବିକେପିର ଭୋପାଳ ଆସନ ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ ବରିଷ୍ଠ କଂଗ୍ରେସ ନେତ୍ରୀ ଶିଲା ଦିକ୍ଷିତ୍ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦିଗ୍ବିଜୟ ସିଂ ଓ ଭୂପିନ୍ଦର୍ ସିଂ ହୁଦା ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂ ଏବଂ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଆଦିଙ୍କ ରାଜନୈତିକ ଭାଗ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରିତ ହେବ କ୍ୟାମ୍ପେନିଂ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଜୋର୍ଦାର୍ ହୋଇଛି

ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ପ୍ରଚାରକମାନେ ଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାମାନ ଆୟୋଜନ କରି ନିଜ ନିଜ ଦଳ ସପକ୍ଷରେ ଭୋଟର୍ମାନଙ୍କୁ ଆକୃଷ୍ଟ କରାଇବାପାଇଁ ଉଦ୍ୟମ ଜାରି ରଖିଛନ୍ତି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତର ପ୍ରଦେଶର ରବର୍ଟସ୍ଗଞ୍ ଓ ଘାଜିପୁରଠାରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆକି ଝାଡ଼ଖଣ୍ଡର ପାକୁର୍ଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ମଧ୍ୟପ୍ରଦେଶର ସାଜାପୁର ଧାର୍ ଓ ଖାର୍ଗୋନ୍ରେ ନିର୍ବାଚନୀ ସଭାରେ ଯୋଗ ଦେବେ ଇସି ସିଧ୍ନ ମଧ୍ୟପ୍ରଦେଶରେ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମନ୍ତବ୍ୟ ଦେଇ ନିର୍ବାଚନ ଆଚରଣ ବିଧି ଉଲ୍କଙ୍ଘନ କରିଥିବା ଅଭିଯୋଗରେ ନିର୍ବାଚନ କମିଶନ୍ କଂଗ୍ରେସ ନେତା ତଥା ପଞ୍ଜାବର ମନ୍ତ୍ରୀ ନବଜୋତ୍ ସିଂ ସିଧୁଙ୍କୁ ନୋଟିସ୍ ଜାରି କରିଛନ୍ତି

ଏଥି ସହିତ ସେମାନେ ସମାନ କାମ ପାଇଁ ସମାନ ଦଦରମା ପାଇବାକୁ ଯୋଗ୍ୟ ବୋଲି ପାଟନା ହାଇକୋର୍ଟ ଦେଇଥିବା ରାୟକୁ ଗ୍ରହଣ ସୁପ୍ରିମ୍କୋର୍ଟ କରି ନାହାନ୍ତି

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ବିହାର ସରକାର ଦୁଇଟି କ୍ୟାଡରର ଶିକ୍ଷକ ନିଯୁକ୍ତ କରିବା ଯୁକ୍ତିଯୁକ୍ତ ଏବଂ ଏହାଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କର କୌଣସି ଅଧିକାର କ୍ଷୁଣ୍ଡ ହେଉ ନାହିଁ କିମ୍ବା ସେମାନଙ୍କ କ୍ଷେତ୍ରରେ କୌଣସି ପକ୍ଷପାତ କରାଯାଉ ନାହିଁ

ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଓ ବିଚାରପତି ସଞ୍ଜୀବ୍ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସେମାନଙ୍କୁ ଏକ ଲକ୍ଷ ଟଙ୍କାର ବଣ୍ଡ୍ ଦୁଇ ଜଣ ଭାରତୀୟ ସାକ୍ଷୀ ଓ ମୁକ୍ତ ହେବା ପରେ ରହିବାକୁ ଥିବା ସ୍ଥାନର ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଦେଶୀ ନାଗରିକମାନଙ୍କୁ ପ୍ରତ୍ୟର୍ପଣ କରିବା ଓ ବିଦେଶୀ ନାଗରିକମାନଙ୍କ ପାଇଁ ଅତିରିକ୍ତ ଟ୍ରିବ୍ୟୁନାଲ୍ ଗଠନ କରିବାକୁ ଆସାମ ସରକାରଙ୍କୁ ଅଧିକ ସମୟ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ରାଜି ହୋଇଛନ୍ତି

ଆମେରିକାର ଏରିକୋନାରେ ବୋଇଙ୍ଗ୍ ଉତ୍ପାଦନ ସୁବିଧା ଥିବା ମେସାଠାରେ ଏୟାର ମାର୍ଶାଲ୍ ଏ ଏସ୍ ବୁଟୋଲା ଏହି ହେଲିକପ୍ଟରକୁ ଗ୍ରହଣ କରିଛନ୍ତି

ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ଏହି ହେଲିକପ୍ଟର ଭାରତରେ ପହଞ୍ଚିବ ଆସାମ ଭାଓଲେନ୍ସ ଆସାମର ହାଇଲାକାଣ୍ଡି ସହରରେ ଦୁଇ ଗୋଷୀ ମଧ୍ୟରେ ହିଂସାକାଣ୍ଡ ଯୋଗୁଁ ବାରାକ୍ ଉପତ୍ୟକା ଅଞ୍ଚଳରେ ଇଷ୍ଟର୍ନେଟ୍ ସେବା ବାତିଲ୍ କରାଯାଇଛି ହାଇଲାକାଣ୍ଡିରେ ଆସନ୍ତାକାଲି ପର୍ଯ୍ୟନ୍ତ ସାନ୍ଧ୍ୟ ଆଇନ୍ ଲାଗୁ ହୋଇଛି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ନିରାପତ୍ତା ବାହିନୀ ଯବାନ ମଗାଯାଇଛି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ରାଜ୍ୟ ଅତିରିକ୍ତ ମୁଖ୍ୟ ସଚିବ ରାଜୀବ ବୋଲାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ବରିଷ୍ଣ ପୁଲିସ୍ ଅଫିସର ଓ କିଛି ମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚ ପରିସ୍ଥିତିର ସମୀକ୍ଷା କରିଛନ୍ତି

ଜଷ୍ଟିସ୍ ୟୁ ୟୁ ଲଳିତ ଏବଂ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଏହି ସଂରକ୍ଷଣ ନିୟମ ପ୍ରଶାସକଙ୍କର କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିବ ନାହିଁ କିମ୍ବା ସେମାନଙ୍କର ପ୍ରତିଭା ଓ ଆଦର୍ଶକୁ କ୍ଷୁଣ୍ଡ କରିବ ନାହି

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଦେଶର ବୈଜ୍ଞାନିକ ସମ୍ବଦାୟକ୍ତ ଅଭିନନ୍ଦନ ଜଣାଇଛନ୍ତି

ଏକ ଟ୍ୱିଟ୍ ବାର୍ତ୍ତାରେ ରାଷ୍ଟ୍ରପତି ଦେଶର ବିକାଶ ପ୍ରକ୍ରିୟାରେ ବୈଷୟିକ ଜ୍ଞାନର ବ୍ୟବହାର ଦ୍ୱାରା ନାଗରିକମାନଙ୍କୁ ଉତ୍ଗୀକୃତ ସେବା ପ୍ରଦାନ କରାଯାଇପାରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏଏସ୍ଆଇ ଟିମ୍ ଓଡ଼ିଶା ଫନୀ ଘ୍ରର୍ଷିଝଡ଼ଦ୍ୱାରା ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ କୋଶାର୍କ ସ୍ୱର୍ଯ୍ୟ ମନ୍ଦିରର କ୍ଷୟକ୍ଷତି ଆକଳନ କରିବାକୁ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରିଛନ୍ତି କୋଣାର୍କ ସ୍ୱର୍ଯ୍ୟମନ୍ଦିର ଅନୁଧ୍ୟାନ କରି ଏହି ପ୍ରତିନିଧି ଦଳ ମନ୍ଦିରର ଭିଭିଭିମିର କୌଣସି କ୍ଷତି ହୋଇ ନ ଥିବା କହିଛନ୍ତି ପ୍ରତିନିଧି ଦଳ ସୂଚନା ଦେଇଛନ୍ତି ମନ୍ଦିର ଉପର ଭାଗରେ ରସାୟନିକ ପ୍ରଲେପ ଲଗାଇପାଇଁ ଖଞ୍ଜା ଯାଇଥିବା ଭାରା ଖସିପଡ଼ିଥିଲା

ୟୁଏସ୍ ଚୀନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ ଚୀନ୍ରୁ ଆମଦାନୀ ହେଉଥିବା ଅବଶିଷ୍ଟ ସମସ୍ତ ସାମଗ୍ରୀ ଉପରେ ଗତକାଲି ଶୁଳ୍କ ବୃଦ୍ଧି ଆଦେଶ ଦେଇଛନ୍ତି